ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସମ୍ପୁକ୍ତ ହିତାଧିକାରୀମାନଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସିପାରିଛି ସେ ସମ୍ପର୍କରେ ଅବଗତ ହେବା ହେଉଛି ଏହି ଭାବ ବିନିମୟର ମୁଖ୍ୟ ଉଦ୍ଦେଶ୍ୟ

ଗତକାଲି ଷ୍ଟାଟ୍ ଅଫ୍ ଇଞ୍ଜିଆର ଯୁବ ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଛନ୍ତି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ୍ କହିଛନ୍ତି ଇଥାନଲ୍ ଉତ୍ପାଦନପାଇଁ ନୂଆ କାରଖାନା ସ୍ଥାପନ ବାବଦରେ ଦିଆଯିବାକୁ ଥିବା ଋଣ ଉପରେ ବାକି ସୁଧକୁ ସରକାର ବହନ କରିବେ

ଯାହା ମିଲ୍ ମାଲିକମାନେ ଆଖୁଚାଷୀମାନଙ୍କୁ ପ୍ରଦାନ କରିବେ ମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାର କୃଷକମାନଙ୍କ କଲ୍ୟାଶପାଇଁ ପ୍ରତିଶ୍ରତିବଦ୍ଧ

ଶ୍ରୀ କୋବିନ୍ଦ ତ୍ରିପୁରାର ଗୋମତି କିଲ୍ଲା ଅନ୍ତର୍ଗତ ଉଦୟପୁରରେ ମାତାବରିରୁ ସାବ୍ରମ୍ ପର୍ଯ୍ୟନ୍ତ କାତୀୟ ରାଜପଥର ଉଦ୍ଘାଟନ କରିବେ

ରାଷ୍ଟ୍ରପତିଙ୍କ ସମ୍ବାନାର୍ଥେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି ସ୍ୱତନ୍ତ୍ର ଅଭ୍ୟର୍ଥନା ସମାରୋହରେ ଶ୍ରୀ କୋବିନ୍ଦ ଏହି ଘୋଷଣା କରିବେ

ବ୍ୟାଙ୍କ୍ ଜାରୀ କରିଥିବା ଚଳିତ ବର୍ଷର ବିଶ୍ୱ ଅର୍ଥନୈତିକ ଦୂଶ୍ୟପଟ୍ଟ ରିପୋର୍ଟରେ ଏହା କୁହାଯାଇଛି

ଏହି ଅଭିବୃଦ୍ଧି ପଛରେ ଭାରତୀୟ ଅର୍ଥନୀତିର ଉତ୍ତମ ସ୍ଥିତିର ଅବଦାନ ରହିଛି ବୋଲି ରିପୋର୍ଟରେ କୁହାଯାଇଛି ରିପୋର୍ଟ ଅନୁସାରେ ଭାରତର ଅର୍ଥନୀତି ବେଶ୍ ମଜଭୁତ ଓ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ରହିଛି ଏହା ଫଳରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହୋଇପାରିବ ଭାରତ ଏହି ସଫଳତା ଯୋଗୁଁ ବିଶ୍ୱର ଦୂତ ଅଭିବୃଦ୍ଧିଶାଳୀ ବୃହତ ଅର୍ଥନୀତିର ମର୍ଯ୍ୟାଦା ବଜାୟ ରଖିବାରେ ସକ୍ଷମ ହୋଇଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ରା କହିଛନ୍ତି ଯେ ଏ ସଂକ୍ରାନ୍ତ ସର୍ବଶେଷ ତଥ୍ୟ ପ୍ରମାଣ କରୁଛି ଯେ ମାତୁ ମୃତ୍ୟୁହାର ରୋକିବା ପାଇଁ ଯେଉଁ ସହଶ୍ରାବ୍ଦ ଲକ୍ଷ୍ୟ ରଖା ଯାଇଥିଲା ତାହା ଦେଶରେ ସଫଳତାର ସହ କାର୍ଯ୍ୟ କରୁଛି

ମହାରାଷ୍ଟ୍ରର ନିକଟରେ ଥିବା ଏହି ପ୍ରତିଷ୍ଠାନରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମୟରେ କାଗଜପତ୍ର ଜାଲିଆତି କରିବା ଅଭିଯୋଗରେ ଅଧ୍ୟକ୍ଷ ଓମ୍ ପ୍ରକାଶ ଶୁକ୍ଲା ଓ ଚାରି ଜଣ ଶିକ୍ଷକଙ୍କ ବିରୋଧରେ ମାମଲା ରୁକ୍କୁ କରିବା ପରେ ସିବିଆଇ ଏହି ଖାନତଲାସୀ କରିଛି ସିବିଆଇ ମୁଖପାତ୍ର ଆର୍କେ ଗୌର କହିଛନ୍ତି ଅଭିଯୁକ୍ତମାନଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଚଢ଼ଉ ଜାରି ରହିଛି

ସେଣ୍ଟର ନୋଟିସ୍ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଫଳ ଘୋଷଣା ପରେ ଜଣେ ଦଳିତ ବ୍ୟକ୍ତିଙ୍କ ହତ୍ୟାକୁ କେନ୍ଦ୍ର କରି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ପଣ୍ଟିମବଙ୍ଗ ସରକାରଙ୍କୁ ଏକ ରିପୋର୍ଟ ମଗା ଯାଇଛି ସାମାଜିକ ନ୍ୟାୟ ବ୍ୟାପାର ମନ୍ତ୍ରୀ ଥଓ୍ୱର୍ଚାନ୍ଦ ଗେହେଲଟ୍ ଏହି ମର୍ମରେ ଲେଖିଥିବା ଏକ ଚିଠିରେ ସଂପୂକ୍ତ ହତ୍ୟାକାଣ୍ଡ ନେଇ ଗଭୀର ଉଦ୍ବେଗର ପ୍ରକାଶ କରିଛନ୍ତି ପୁରୁଲିଆ କିଲ୍ଲାରେ ଗତମାସରେ ପଞ୍ଚାୟତ ନିର୍ବାଚନ ପରେ ପରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଏକ ଗଛରେ ଝୁଲୁଥିବାର ଦେଖା ଯାଇଥିଲା ଏହି ବ୍ୟକ୍ତି ଜଣଙ୍କ ବିଜେପିର ଜଣେ କର୍ମୀ ବୋଲି ଦଳ ପକ୍ଷର୍ ଦାବି କରାଯାଇଥିଲା

ଏହିସବ୍ ମେଡିକାଲ୍ କଲେଜ୍ କୌଣସି ଛାତ୍ରଙ୍କ ନାମ ଲେଖାଇ ପାରିବେ ନାହିଁ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ର ସ୍ରପାରିଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ଭିତ୍ତିଭୂମିର ଅଭାବ ଶିକ୍ଷକ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଆଦି ନଥିବାରୁ ସଂପୂକ୍ତ କଲେଜଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି

ପାକ୍ ସରିଫ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫ୍ ଏବଂ ସହିଦ୍ ଖକନ୍ ଅବ୍ବାସୀଙ୍କ ବିରୋଧରେ ପ୍ରାକୃତିକ ଗ୍ୟାସ୍ ଟର୍ମିନାଲ୍ ଠିକା ଦେବା ଘଟଣାରେ ହୋଇଥିବା କଥିତ ଦୂର୍ନୀତିର ତଦନ୍ତ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକ୍ର ଦେଶର ଜାତୀୟ ଦୂର୍ନୀତି ବିରୋଧୀ ସଂସ୍ଥା ନ୍ୟାସନାଲ୍ ଏକାଉଣ୍ଟିବିଲିଟ ବ୍ୟୁରୋ ଏନ୍ଏବି ଅନୁମୋଦନ କରିଛି ବ୍ୟୁରୋର ଏକ ବୈଠକ ଗତକାଲି ଇସଲାମାବାଦ୍ଠାରେ ଏହାର ଅଧ୍ୟକ୍ଷ ଜାଭେଦ୍ ଇକ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଏହି ତଦନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ସରିଫ୍ ପ୍ରଧାନମନ୍ତ୍ରୀ ଥିବାବେଳେ ଖକନ୍ ଅବ୍ବାସୀ ପେଟ୍ରୋଲିୟମ୍ ମନ୍ତ୍ରୀ ଥିଲେ ଏହି ସମୟରେ କରାଚିରେ ଏଲ୍ଏନ୍ଜି ଟର୍ମିନାଲ୍ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟରେ ତତ୍କାଳୀନ ସରକାର ନୀତିନିୟମ ଉଲୁଙ୍ଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ୟୁ ଏସ୍ ଟାରିପ୍ସ୍ ଆମଦାନୀ ହେଉଥିବା ଇସ୍କାତ୍ ଓ ଆଲ୍ମିନିୟମ୍ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଟ୍ରମ୍ପ୍ ପ୍ରଶାସନର ଉଦ୍ୟମକୁ ହ୍ୱାଇଟ୍ ହାଉସ୍ ସମର୍ଥନ କରିଛି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଏହି ନିଷ୍କଭି ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ଏକ ପ୍ରତିରକ୍ଷା ମୂଳକ ପଦକ୍ଷେପ ଏବଂ ଏହା କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୂଦ୍ଧରେ ଉଦ୍ଦିଷ୍ଟ ନୁହଁ

ଏହି ପଦକ୍ଷେପକ୍ ଆମେରିକା ତାହାର ଜାତୀୟ ନିରାପତ୍ତା ଓ ସ୍ୱାର୍ଥ ବୋଲି ଦର୍ଶାଇଛି

ବିଶେଷ କରି ରତ୍ନଗିରି ଓ ସିନ୍ଧୁ ଦୁର୍ଗ ଜିଲ୍ଲାରେ ଆଠ ତାରିଖରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ଏହାଛଡ଼ା ମୁମ୍ବାଇ ଥାଣେ ରାୟଗଡ଼ ଓ ପଲଘର ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ସୂଚନା କ୍କାରି କରାଯାଇଛି ମହାରାଷ୍ଟ୍ର ସରକାର ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସାହାଯ୍ୟ ଓ ରିଲିଫ୍ କାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି ସବୁ କିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ପ୍ରେଞ୍ଚ ଓପନ୍ ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବିଶ୍ୱର ତିନି ନମ୍ଭର ଖେଳାଳି ଗାର୍ବାଇନ୍ ମୁଗୁରୁଜା ଦୁଇ ଥରର ବିଜେତା ମାରିଆ ସାରାପୋଭାଙ୍କୁ ଗତକାଲି କ୍ୱାର୍ଟର ଫାଇନାଲ୍ରେ ହରାଇ ଦେଇଛନ୍ତି

ସେମିଫାଇନାଲ୍ରେ ସେ ବିଶ୍ୱର ଏକ ନମ୍ଘର ଖେଳାଳି ରିମୋନିଆର ସିମୋନା ହାଲେପ୍ଙ୍କୁ ଭେଟିବେ